ଇତିମଧ୍ୟରେ ବ୍ରାଜିଲର ନବନିର୍ବାଚିତ ରାଷ୍ଟ୍ରପତି ଜାଏର୍ ବୋଲ୍ସୋନାରୋ କହିଛନ୍ତି ତାଙ୍କ ଦେଶର କୃଷିକ୍ଷେତ୍ରକୁ ନଷ୍ଟ କରୁଥିବା କୌଣସି ପ୍ରକାର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରାଜିନାମାରେ ସେ ସ୍ୱାକ୍ଷର କରିବେ ନାହିଁ

ସନ୍ତାସବାଦ କାର୍ଯ୍ୟକଳାପ ପାଇଁ ସାମାଜିକ ଗଣମାଧ୍ୟମ ଓ ଇଷ୍ଟରନେଟ୍ର ବ୍ୟବହାରକୁ ରୋକିବା ପାଇଁ ଡିଜିଟାଲ୍ ଶିଳ୍ପ ମିଳିମିଶି କାମ କରିବାକୁ ନେତାମାନେ ଆହ୍ନାନ ଜଣାଇଛନ୍ତି

ଦେଶର ଦ୍ରତ ଅର୍ଥନୈତିକ ଅଭିବୃଦ୍ଧି ସହ ସମୃଦ୍ଧ ଐତିହାସିକ ପୃଷ୍ଣଭୂମି ଏବଂ ଆତିଥେୟତା ପାଇଁ ସେ ସମଗ୍ର ବିଶ୍ୱର ନେତୃବ୍ଦଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି

ଇଟାଲୀ ସମେତ ଅନ୍ୟାନ୍ୟ ରାଷ୍ଟ୍ର ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ କ୍ଷଣାଇଛନ୍ତି ପ୍ରଧାନମନ୍ତ୍ରୀ ବୁଏନସ୍ ଏଇରେସ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି

ଦୁଇଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ଅବସାନ ପାଇଁ ଉପାୟ ଖୋଜି ବାହାର କରିବା ସକାଶେ କଥାବାର୍ତ୍ତା କାରି ରଖିବାକୁ ଉଭୟ ନେତା ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଶ୍ରୀ ଟ୍ରମ୍ମ୍ ଓ ଶ୍ରୀ ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଗୁଏନସ୍ ଏଇରିସ୍ଠାରେ ଫଳପ୍ରଦ କଥାବାର୍ତ୍ତା ପରେ ଏହି ନିଷ୍ପଭି ନିଆଯାଇଛି

ଶ୍ରୀ ମୋଦି କହିଛନ୍ତି ଯେ ମହାତ୍ସା ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକା ସହ ନିବିଡ଼ ସଂପର୍କ ବିଷୟରେ ସମସ୍ତେ ଅବଗତ ରାଷ୍ଟ୍ରପତି ରାମଫୋସାଙ୍କ ଏହି ଗସ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ

ବିଶ୍ୱ ଏଡ୍ସ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକ ସାଓନ୍ତ ଏହା କହିଛନ୍ତି

ସମାଜରେ ଏଡ୍ସ ରୋଗୀଙ୍କ ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇବାର ଆବଶ୍ୟକତା ରହିଛି ଏବଂ ଏହି ରୋଗୀଙ୍କ ପାଇଁ ଔଷଧ ବିତରଣ ଏବଂ ଚିକିତ୍ସା ସୁବିଧା ରହିଥିବା ସେ କହିଛନ୍ତି

ପରିବାରର ଜଣେ ସଦସ୍ୟ କୁଏତ୍ରୁ ଆସି ଚେନ୍ନାଇରେ ପହଞ୍ଚବା ପରେ କାଡାପ୍ ଜିଲ୍ଲାର ନିଜ ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ କହିଛି

ଶ୍ରୀ ଅରୋଡ଼ା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ପ୍ରମୁଖ ପଦରେ ରହି ଆସିଛନ୍ତି ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତଥା କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ତଥା ଭାରତୀୟ ଏୟାରଲାଇନ୍ସର ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି ମେକ୍ସିକୋ ପ୍ରେସିଡେଣ୍ଟ୍ ମେକ୍ସିକୋରେ ଜୁଲାଇ ପହିଲାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପରେ ବାମପନ୍ଥୀ ନେତା ଆଶ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି

ଶପଥ ଗ୍ରହଣ ଉସବରେ ସେ ସାନି ନିର୍ବାଚନ ଲୋଡ଼ିବେ ନାହିଁ ବୋଲି ପ୍ରତିଶ୍ରତି ଦେବା ସଙ୍ଗେ ସଙ୍ଗେ ତାଙ୍କ ଶାସନ କାଳରେ ଜନମତ ଲୋଡ଼ିବେ ବୋଲି ଘୋଷଣା କରିଛନ୍ତି ଆଭିଏସନ୍ ଡ୍ରୋନ୍ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶ ମଧ୍ୟରେ ଡ୍ରୋନ୍ ଉଡ଼ାଣକାରୀମାନଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଡିଜିଟାଲ୍ ସ୍କାଇ ପ୍ଲାଟ୍ଫର୍ମ ନାମକ ଏକ ପୋର୍ଟାଲ୍ ମାଧ୍ୟମରେ ଏହି ପଞ୍ଜିକରଣ କରାଯିବ ରିମୋଟ୍ଲି ପାଇଲଟେଡ୍ ଏରିଏଲ୍ ସିଷ୍ଟମ୍ ଆର୍ପିଏଏସ୍ ବା ଡ୍ରୋନ୍ର ସୁରକ୍ଷିତ ଉଡ଼ାଣ ପାଇଁ ନୂଆ ବେସାମରିକ ବିମାନ ଚଳାଚଳ ନିୟମ ପ୍ରବର୍ତ୍ତନ କରାଯିବ ବୋଲି ଚଳିତବର୍ଷ ଅଗଷ୍ଟ ମାସରେ ସରକାର ଘୋଷଣା କରିଥିଲେ ଡ୍ରୋନ୍ ଅପରେଟରମାନଙ୍କୁ ଉଡ଼ାଣ ପାଇଁ ଡିକିଟାଲ୍ ସ୍କାଇ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ପଡ଼ିବ ଏହି ଅବସରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭବିଷ୍ୟତ ପାଇଁ ଡ୍ରୋନ୍ ଏକ ପ୍ରମୁଖ ଶିଳ୍ପ ହେବାକୁ ଯାଉଛି ଏବଂ ଏହି ଶିଳ୍ପ ପାଇଁ ଏକ ସର୍ବାଧୁନିକ ନିୟମ ପ୍ରଣୟନ କରାଯିବା ଦେଶ ପାଇଁ ଗର୍ବର ବିଷୟ ଶ୍ରୀଲଙ୍କା ପଲିଟିକ୍ସ ଶ୍ରୀଲଙ୍କାର ପାର୍ଲାମେଣ୍ଟ ଭଙ୍ଗ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚାଇ ଦିଆଯାଇଥିବାରୁ ସେ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟର ଅବସାନ ଶୀଘ୍ର ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ନୂଆ ସରକାରଙ୍କ ପକ୍ଷରୁ ବିଭିନ୍ନ ସୂତ୍ରରେ କୁହାଯାଇଛି ସରକାର ପରିବର୍ତ୍ତନ ପାଇଁ ଆସନ୍ତା ବୁଧବାର ଦିନ ପାର୍ଲାମେଷ୍ଟରେ ପୁଣି ଏକ ପ୍ରସ୍ତାବ ଉପସ୍ଥାପନ ହେଉଥିବାରୁ ସୁପ୍ରିମକୋର୍ଟଙ୍କ ନିଷ୍କଭିକୁ ଅପେକ୍ଷା କରିବାକୁ ପଡ଼ିବ ନୂଆ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ କହିଛନ୍ତି ସରକାରରୁ ଓହରିଯିବା କିମ୍ବା ଇସ୍ତଫା ଦେବାର ସମ୍ଭାବନା ନାହିଁ କିନ୍ତୁ ସରକାର କୋର୍ଟଙ୍କ ନିଷ୍ପଭିକୁ ଅପେକ୍ଷା କରିବେ

ତେଲେଙ୍ଗାନା କ୍ୟାମ୍ପେନ୍ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ଶେଷ ହେବା ପାଇଁ ଆଉ ଅଳ୍ପଦିନ ରହିଥିବା ବେଳେ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ନିର୍ବାଚନ ର୍ୟାଲି ସଭାସମିତି ଓ ରୋଡ୍ସୋ' କରିଆରେ ବରିଷ୍ଣ ନେତାମାନେ ପ୍ରଚାର ଅଭିଯାନ କାରି ରଖିଛନ୍ତି ବିଜେପି ସଭାପତି ଅମିତ ଶାହା ବିଜେପି ନେତା ନୀତିନ ଗଡ଼କରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସର ବରିଷ୍ଣ ନେତା ଗୁଲାମ ନବୀ ଆଜାଦ ଜୟରାମ ରମେଶ ବିରାସ୍ପା ମୋଇଲି କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାର ଆଦି ତାରକା ପ୍ରଚାରକମାନେ ଭୋଟ୍ଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ଜୋରସୋର ଲାଗିପଡ଼ିଛନ୍ତି ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ନେତାମାନେ ଆଜି କେତେକ ନିର୍ବାଚନ ସଭାରେ ମିଳିତ ଭାବେ ଉଦ୍ବୋଧନ ଦେବେ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ଟି ପ୍ରଚାର କରିବେ